ମୁଖ୍ୟମନ୍ତ୍ରୀ କୁମାର ସ୍ୱାମୀ ତାଙ୍କ ସପକ୍ଷରେ ଆଶିଥିବା ଆସ୍ଥା ପ୍ରସ୍ତାବ ଉପରେ ଗତକାଲି ମଧ୍ୟ ଭୋଟ୍ ହୋଇପାରି ନ ଥିଲା ଫଳରେ ବାଚସ୍କତି ଗୃହକୁ ମୁଲତବୀ ରଖିଛନ୍ତି କ୍ରମାଗତ ତୃତୀୟ ଦିନ ପାଇଁ ଏହି ପ୍ରସ୍ତାବ ଉପରେ ଆଲୋଚନା ସହ ମଝିରେ ମଝିରେ ଉଭୟ ଦଳର ସଦସ୍ୟମାନେ ଗୃହରେ ହଟ୍ଟଗୋଳ କରିଥିଲେ

ଆସ୍ଥା ଭୋଟ୍ ଉପରେ ଆହୁରି ଅନେକ ସଦସ୍ୟ କହିବାକୁ ବାକି ଥିବାରୁ ସେମାନେ ଏଥିନେଇ ବାଚସ୍ୱତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଅନ୍ୟ ପକ୍ଷରେ ବିଜେପି ସଦସ୍ୟମାନେ ଗତକାଲି ରାତି ସୁଦ୍ଧା ଆସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ୍ ନେବାକୁ ଦାବି ଜଣାଇଥିଲେ

ତେବେ ବାଚସ୍କତି ଏହାକୁ ଗ୍ରହଣ କରିନଥିଲେ

ଏହି ପ୍ରସ୍ତାବକୁ ଗ୍ରହଣ କରି ବାଚସ୍କତି ଗୃହକୁ ମୁଲତବୀ ରଖିଛନ୍ତି ତେବେ ଏହି ପ୍ରସ୍ତାବକୁ ବିଜେପି ସଦସ୍ୟ ମଧୁ ସ୍ୱାମୀ ବିରୋଧ କରିଥିଲେ ଏବଂ ଗତକାଲି ରାତି ସୁଦ୍ଧା ପ୍ରସ୍ତାବ ଉପରେ ମତଦାନ ଦାବି କରିଥିଲେ

ଏମ୍ଇଏ ଟ୍ରମ୍ପ୍ ଭାରତ କହିଛି ଯେ କାଶ୍କୀର ପ୍ରସଙ୍ଗରେ ମଧ୍ୟସ୍ତା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ୍ଙ୍କୁ କହି ନାହାନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି ଯେ ପାକିସ୍ତାନ ସହ ଥିବା ସମସ୍ତ ପ୍ରସଙ୍ଗର ସମାଧାନ ଦ୍ୱିପାକ୍ଷିକ ଆଲୋଚନା ଦ୍ୱାରା କରିବାକୁ ଭାରତ ଏକ ନୀତି ଭାବେ ଗ୍ରହଣ କରିଛି ତେବେ ପାକିସ୍ତାନ ସହିତ କୌଣସି ଆଲୋଚନା ପୂର୍ବରୁ ସେ ଦେଶ ଚଳାଇଥିବା ସୀମାପାର୍ ଆତଙ୍କବାଦକୁ ପ୍ରଥମେ ବନ୍ଦ କରିବା ଉଚିତ୍ ଭାରତ ପାକିସ୍ତାନ ମଧ୍ୟରେ ଯେଉଁସବୁ ସମସ୍ୟା ରାହିଛି ସିମଳା ରାଜିନାମା ଓ ଲାହୋର୍ ଘୋଷଣାନାମାର ସର୍ତ୍ତ ଅନୁସାରେ ଦ୍ୱିପାକ୍ଷିକ ଆଲୋଚନା ଦ୍ୱାରା ସମାଧାନ ହୋଇପାରିବ ବୋଲି ଶ୍ରୀ କୁମାର କହିଛନ୍ତି

ଏହି ସଫଳ ଉତ୍କ୍ଷେପଣ ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ଅଧ୍ୟକ୍ଷ ଡକ୍କର ଶିବନ୍ ତାଙ୍କର ଟିମ୍କୁ ଅଭିନନ୍ଦନ ଜଣାଇଥିଲେ

ଚନ୍ଦ୍ର ପୂଷ୍ପରେ ଯାନ ଅବତରଣ କରାଇବାରେ ଭାରତ ବିଶ୍ୱର ଚତ୍ରୁର୍ଥ ରାଷ୍ଟ୍ର ହେବ

ଜଣେ ସରକାରୀ ମୁଖପାତ୍ର କହିଛନ୍ତି ପଣ୍ଢିମବଙ୍ଗର ଉଉର ଚବିଶ ପ୍ରଗଣା ବିହାରର ପାଟଣା ତ୍ରିପୁରାର ଅଗରତାଲା ଏବଂ ନୂଆଦିଲ୍ଲୀର ବିଭିନ୍ନ ସ୍ଥାନରେ ଏହି ଚଡ଼ଉ କରାଯାଇଛି

ଚିଟଫଶ୍ଡ କମ୍ପାନୀ କରି ଠକେଇରେ ଲିପ୍ତ ଥିବା ପାର୍ଥ ଚକ୍ରବର୍ତ୍ତୀ ଓ ଅନ୍ୟମାନଙ୍କ ନାମରେ ସିବିଆଇ ମାମଲା ରୁଜୁ କରିଛି ସେମାନଙ୍କ ବିରୁଦ୍ଧରେ ଅପରାଧିକ ଷଡ଼ଯନ୍ତ ଓ ଠକେଇ ଭଳି ସଂଗୀନ ଅଭିଯୋଗର ଆରୋପ କରାଯାଇଛି ଏହି ବ୍ୟକ୍ତିମାନେ ଉଚ୍ଚସୁଦ୍ଧ ଦେବାର ଲୋଭ ଦେଖାଇ ଜନସାଧାରଣଙ୍କଠାରୁ ବିପୁଳ ଅର୍ଥ ସଂଗ୍ରହ କରିଥିଲେ ପରେ ଜମାକାରୀଙ୍କୁ ତାହା ଫେରାଇ ନଥିଲେ

ଗତକାଲି ଏହା ରାଜ୍ୟସଭାରେ ଗୃହିତ ହୋଇଥିବା ବେଳେ ପୂର୍ବରୁ ଏହା ଲୋକସଭାର ଅନୁମୋଦନ ଲାଭ କରିଥିଲା

ନ୍ତଆ ବ୍ୟବସ୍ଥାରେ ଜାତୀୟ ଓ ପ୍ରାଦେଶିକ ସ୍ତରରେ ମାନବାଧିକାର ଆୟୋଗଗ୍ରଡ଼ିକର ଅଧ୍ୟକ୍ଷମାନଙ୍କର କାର୍ଯ୍ୟକାଳ ପାଞ୍ଚ ବର୍ଷ ପରିବର୍ତ୍ତେ ତିନି ବର୍ଷ ରହିବ ସେହିଭଳି ଜାତୀୟ ମାନବାଧିକାର ଆୟୋଗର ଅଧ୍ୟକ୍ଷ ଭାବେ ମଧ୍ୟ ସ୍ୱପ୍ରିମ୍କୋର୍ଟ୍ର କଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ଅବସ୍ଥାପିତ କରିହେବ ଏବେ କେବଳ ଏହି ପଦରେ ପୂର୍ବତନ ପ୍ରଧାନ ବିଚାରପତିମାନଙ୍କୁ ରଖିବାର ବ୍ୟବସ୍ଥା ରହିଛି ସେହିଭଳି ହାଇକୋର୍ଟର ଜଣେ ସେବାନିବୂତ୍ତ ବିଚାରପତି ରାଜ୍ୟ ମାନବାଧିକାର କମିଶନ୍ର ଅଧ୍ୟକ୍ଷ ମଧ୍ୟ ହୋଇପାରିବେ ପୂର୍ବର୍ ଏହା କେବଳ ହାଇକୋର୍ଟ୍ର ମ୍ରଖ୍ୟ ବିଚାରପତିଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ଜାୱଡେକର ଆର୍ଟିଆଇ ସ୍ଚଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାୱୁଡେକର କହିଛନ୍ତି ଯେ ବିଭିନ୍ନ ସରକାରୀ ବିଭାଗର ତଥ୍ୟ ପ୍ରଦାନରେ ସ୍ୱଚ୍ଚତା ଓ ନିରପେକ୍ଷତା ରକ୍ଷା କରିବା ପାଇଁ ସରକାର ସମ୍ପର୍ଣ୍ଣ ଅଙ୍ଗୀକାରବଦ୍ଧ ଏହାଫଳରେ ବାସ୍ତବ ସ୍ବଚନା ଜନସାଧାରଣଙ୍କ ପ୍ରଦାନ କରିବା ସମ୍ଭବ ହୋଇଛି ନିଜ ପକ୍ଷର୍ ମଧ୍ୟ ସରକାର ବିଭିନ୍ନ ସମୟରେ ଅନେକ ତଥ୍ୟ ପ୍ରଦାନ କରୁଛନ୍ତି ସ୍ୱଚନା ଅଧିକାର ଆଇନ୍ ବଳରେ ବ୍ୟକ୍ତି ବିଶେଷ ଅନେକ ତଥ୍ୟ ମାଗୁଥିବାରୁ ତାହାର ସଂଖ୍ୟା କମାଇବା ପାଇଁ ସରକାର ନିଜ୍ଞାଡୁ ମଧ୍ୟ ଅନେକ ତଥ୍ୟ ସ୍ୱଚ୍ଛାରେ ପ୍ରକାଶ କରୁଛନ୍ତି ଏକ ଟ୍ୱିଟ୍ରେ ସେ କହିଛନ୍ତି ଯେ ସରକାରଙ୍କୁ ଅଯଥା ବଦନାମ କରିବା ପାଇଁ ଏକ ରୀତିମତ ଉଦ୍ୟମ ଚାଲିଛି ଏବଂ ଏଥିରେ କିଛି ଖଳ ପ୍ରକୃତିର ଲୋକ ସମ୍ପୁକ୍ତ ଅଛନ୍ତି

ପାଣି କମିବା ପରେ ରିଲିଫ୍ ଓ ଥଇଥାନ ବ୍ୟବସ୍ଥା ଉପରେ ସେଠାକାର ସରକାର ଗୁରୁତ୍ୱ ଦେଉଛନ୍ତି ବୋଙ୍ଗାଇ ଗାଁ ଡେପୁଟି କମିଶନର ଆଦିଲ ଖାନ୍ କହିଛନ୍ତି ଯେ ଜିଲ୍ଲାରେ କ୍ଷତିଗ୍ରସ୍ତ ଘରଗୁଡ଼ିକର ସଂଖ୍ୟା ଆକଳନ କରାଯାଉଛି ପ୍ରତ୍ୟେକ କ୍ଷତିଗ୍ରସ୍ତ ଘରକୁ ଜିଓ ଟ୍ୟାଗ୍ ବ୍ୟବସ୍ଥାରେ ଚିହ୍ନଟ କରାଯାଉଛି ଯାହାଫଳରେ ଘର ଭଙ୍ଗା ସାହାଯ୍ୟରେ ବାଟମାରଣା ହୋଇପାରିବ ନାହିଁ

ଏହା ସତ୍ତ୍ୱେ ବେଆଇନ୍ ଶିକାରକୁ ରୋକିବା ପାଇଁ କଡ଼ା ପଦକ୍ଷେପ ନିଆଯାଇଛି ପାଣି କମିବାର୍ତ ବନାଞ୍ଚଳ ମଧ୍ୟକ୍ତ ଗଣ୍ଡା ଓ ଅନ୍ୟାନ୍ୟ ଜୀବଜନ୍ତ୍ର ପେରିବାକୁ ଆରମ୍ଭ କରିଛନ୍ତି ବୋଲି ସେ କହିଛନ୍ତି ଇଣ୍ଡିଆ ରସିଆ ରୁଷର ଉପପ୍ରଧାନମନ୍ତ୍ରୀ ୟୁରି ବରିସଭ୍ ଗତକାଲି ନ୍ତଆଦିଲ୍ଲୀଠାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ଭେଟିଛନ୍ତି ବାଶିଜ୍ୟ ଅର୍ଥନୀତି ବିଜ୍ଞାନ ପ୍ରଯ୍ୟକ୍ତି ଓ ସାଂସ୍କୃତିକ ସହଯୋଗ ସଂକ୍ରାନ୍ତ ଭାରତ ର୍ଷ ଆନ୍ତଃ ସରକାରୀ କମିଶନ୍ ବୈଠକରେ ଏହି ଦୂଇ ନେତା ମିଳିତ ଭାବେ ଅଧ୍ୟକ୍ଷତା କରିଛନ୍ତି କଥାବାର୍ତ୍ତା ବେଳେ ଉଭୟ ପକ୍ଷ ପୁଞ୍ଜି ନିବେଶ ବାଣିଜ୍ୟ ପରିବହନ ଉର୍ଜା କୃଷି ଶିଳ୍ପ ଓ ମହାକାଶ ଆଦି କ୍ଷେତ୍ରରେ ସହଯୋଗଭିଭିରେ କାର୍ଯ୍ୟ କରିବାକୁ ରାଜି ହୋଇଛନ୍ତି

ଯେପର୍ଯ୍ୟନ୍ତ ପାକିସ୍ତାନ ସରକାର ଆତଙ୍କବାଦୀଙ୍କ ବିରୁଦ୍ଧରେ ଦୂଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିଛନ୍ତି ସେ ଯାଏ ଆମେରିକୀୟ ସହାୟତା ବନ୍ଦ ରହିବ ବୋଲି ଟ୍ରମ୍ଫ୍ଙ୍କ ସୂଚନାରୁ ଜଣାପଡ଼ିଛି ଆମେରିକା ଗସ୍ତରେ ଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଗତକାଲି ରାତିରେ ୱାଶିଂଟନ୍ଠାରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଚ ଟ୍ରମ୍ଙ୍କୁ ଭେଟିଥିଲେ

ହର୍ମିତ୍ ଦେଶାଇ ଏବଂ ଅହିକା ମ୍ରଖାର୍ଜୀ ଗତକାଲି ପ୍ରତ୍ରଷ ଏବଂ ମହିଳା ସିଙ୍ଗଲ୍ୱରେ ବିଜୟୀ ହୋଇଛନ୍ତି